ଦେଶର କୌଣସି ଲୋକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ ବୋଲି ଶ୍ରୀ ମୋଦୀ ଭରସା ଦେଇଛନ୍ତି

ପିଏମ୍ ଆରୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍କାନ୍ ଭାରତ ଯୋଜନାକୁ ନ୍ୟୁ ଇଣ୍ଡିଆର ବିଭିନ୍ନ ବୈପୁବିକ ପଦକ୍ଷେପର୍ ଗୋଟିଏ ବୋଲି ବର୍ଷ୍ଣନା କରି କହିଛନ୍ତି ଦେଶର କୌଣସି ବ୍ୟକ୍ତି ଆଧୁନିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଉଚିତ୍ ନୁହେଁ

ଶ୍ରୀ ମୋଦୀ ଆଜି ନୂଆଦିଲ୍ଲୀରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆରୋଗ୍ୟ ମନ୍ତୁନ କାର୍ଯ୍ୟକ୍ରମର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଇଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍କାନ୍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଆୟୁଷ୍ମାନ୍ ଭାରତ ଷ୍ଟାର୍ଟ୍ ଅଫ୍ ଗ୍ରାଣ୍ଡ୍ ଚ୍ୟାଲେଞ୍ଜ ନାମକ ନ୍ତଆ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି ସେ ମଧ୍ୟ ଏକ ସ୍କାରକୀ ଡାକଟିକେଟ୍କୁ ଉନ୍କୋଚନ କରିବା ସହିତ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର କିଛି ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ସମ୍ପୁକ୍ତ ସମସ୍ତ ପ୍ରମୁଖ ପକ୍ଷଙ୍କୁ ଏକ ମଞ୍ଚ ପ୍ରଦାନ କରି ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ସମ୍ମୁଖୀନ ହେବାକୁ ପଡ଼ୁଥିବା ବିଭିନ୍ନ ଆହ୍ୱାନର ମୁକାବିଲା ଦିଗରେ ବିଚାର ବିମର୍ଷ କରିବା ଏହି ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ଲକ୍ଷ୍ୟ ପିଏମ୍ ଅଫିସର୍ସ୍ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସମ୍ମିଳିତ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବ ଅଫିସରମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ ମଧ୍ୟ ଏ କ୍ଷେତ୍ରରେ ଜନଭାଗିଦାରୀତା ଉପରେ ଗୁରୁତ୍ୱାରୋପ କରିଛନ୍ତି ନ୍ତଆଦିଲ୍ଲୀଠାରେ ସହକାରୀ ସଚିବମାନଙ୍କର ଅଧିବେଶନର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ସେମାନଙ୍କୁ ନୃତନ ଭାବନା ନେଇ କାର୍ଯ୍ୟକରିବାକୁ ଉସାହିତ କରିଛନ୍ତି ସେ ଅଫିସରମାନଙ୍କୁ କ୍ରମାଗତ ଶିକ୍ଷା ନୃତନ କୌଶଳ ଜାଣିବାର ପ୍ରୟାସ କରିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରୀ ଅଧିକାରୀମାନେ ସେବା ପ୍ରୟାସ ବଜାୟ ରଖିବା ଦ୍ୱାରା ନିରପେକ୍ଷ ଭାବେ କାର୍ଯ୍ୟ କରିପାରିବେ ବିହାର ରେନ୍ ବିହାରରେ ବନ୍ୟା ପରିସ୍ଥିତି ଯୋଗୁଁ ଉପୁଜିଥିବା ସଂକଟର ମୁକାବିଲା ପାଇଁ ବିହାର ସରକାର ଲୋଡ଼ିଥିବା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ପୂକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି

ଜାତୀୟ ବିପଦ ପରିଚାଳନା କମିଟି ବୈଠକରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ପ୍ରସ୍ତତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ଜଳବନ୍ଦୀ ଅଞ୍ଚଳଗୁଡ଼ିକରେ ଦୁଇଟି ହେଲିକପୁର ସାହାଯ୍ୟରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପକା ଯାଉଛି

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ତାଙ୍କ ନିଜ ଘରୋଇ ଆସନ ନାଗପୁର ଦକ୍ଷିଣ ପୂର୍ବ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ରାଜ୍ୟ ଅର୍ଥମନ୍ତ୍ରୀ ସୁଧିର ମୁଙ୍ଗତିୱାର ବଲାରପୁର ବିଧାନସଭା ଆସନ ଏବଂ ରାଜସ୍ୱ ମନ୍ତ୍ରୀ ତଥା ବିଜେପି ରାଜ୍ୟ ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ପୁନେର କୋଠରୁଡ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଦଳ ପକ୍ଷରୁ ସତାରା ଲୋକସଭା ଆସନର ଉପନିର୍ବାଚନ ପାଇଁ ଉଦୟନରାଜେ ଭୋସଁଲେଙ୍କ ନାମ ଘୋଷଣା କରାଯାଇଛି ହରିଆଣା ସିଏମ୍ ବରିଷ୍ଣ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଆଜି ହରିଆଣାର କର୍ଷାଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ରତନଲାଲ କଟ୍ଟାରିଆ ଉପସ୍ଥିତ ଥିଲେ

ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଏକ ର୍ୟାଲିରେ ଯୋଗଦେଇ ଶ୍ରୀ ଆଦିତ୍ୟନାଥ ଶ୍ରୀ ମନୋହରଲାଲଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି

ଏହି ଅବସରରେ ସମଗ୍ର ଦେଶ ତଥା ବିଦେଶରେ ଥିବା ଭାରତୀୟ ମିଶନ୍ଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅହଜ୍ଞଦାବାଦ୍ର ସାବରମତି ଆଶ୍ରମଠାରେ ବାପୁଙ୍କ ସ୍କୃତି ମନ୍ଥନରେ ଦେଶର ନେତୃତ୍ୱ ନେବେ ଆଶ୍ରମକୁ ଥରେ ମାତ୍ର ବ୍ୟବହାର ପାଇଁ ଉଦ୍ଦିଷ୍ଟ ପ୍ଲାଷ୍ଟିକ୍ ମୁକ୍ତ କରିବା କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ

ବାପୁଜୀଙ୍କ ରାଷ୍ଟ୍ର ପ୍ରତି ଅବଦାନକୁ ପ୍ରଦର୍ଶିତ କରିବା ଏହି ସବୁ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ପଞ୍ଜାବ ହରିଆଣା ଓ ଚଣ୍ଡିଗଡ଼ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ହରିଆଣାର ପାଲବଲ୍ଠାରେ ଗାନ୍ଧି ଆଶ୍ରମରୁ ତାଉ ଦେବୀଲାଲ୍ ପାର୍କ ପର୍ଯ୍ୟନ୍ତ ଏକ ସଂହତି ଶୋଭାଯାତ୍ରା ବାହାର କରାଯିବ ଅମିତ ଶାହା ସମସ୍ତ ହିନ୍ଦୁ ଶିଖ୍ ଖ୍ରୀଷ୍ଟିଆନ୍ ଜୈନ ଓ ବୌଦ୍ଧ ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଉଦ୍ଦେଶ୍ୟରେ ନାଗରିକତା ସଂଶୋଧନ ବିଲ୍ ପାର୍ଲାମେଣ୍ଟ ଦ୍ୱାରା ଅନୁମୋଦିତ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରତି ଦେଇଛନ୍ତି ଆକି ଅପରାହୁରେ କୋଲକାତାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ପଶ୍ଚିମବଙ୍ଗର ଶାସକ ଟିଏମ୍ସି ଜାତୀୟ ନାଗରିକ ପଞ୍ଜିକା ଉପରେ ଜନସାଧାରଣଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରାଉଛି ସେ କହିଛନ୍ତି ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍କୀ ଏହି ପ୍ରସଙ୍ଗରେ ମିଥ୍ୟା ପ୍ରଚାର ଚଳାଇଛନ୍ତି ତେବେ ଏଥିନେଇ ଭୟଭିତ ହେବାର କୌଣସି କାରଣ ନାହିଁ ବୋଲି ସେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିଛନ୍ତି ସେ ଆହୁରି କହିଛନ୍ତି ସମସ୍ତ ବିରୋଧ ସତ୍ତ୍ୱେ ପାର୍ଲାମେଣ୍ଟରେ ଖୁବ୍ ଶୀଘ୍ର ନାଗରିକତା ସଂଶୋଧନ ବିଲ୍ ଗୃହିତ ହେବ ଦେଶର ସୁରକ୍ଷା ଓ ନିରାପତ୍ତା ପାଇଁ ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିଦିଆଯିବ ବୋଲି ଶ୍ରୀ ଶାହା ଦୂଢୋକ୍ତି ପ୍ରକାଶ କରିଛନ୍ତି ଜୟଶଙ୍କର ୟୁଏସ୍ ନୂଆଦିଲ୍ଲୀ କହିଛି କାମ୍ମୁ କାଶ୍କୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ତୂତୀୟ ପକ୍ଷକୁ ମଧ୍ୟସ୍ଥତା ପାଇଁ ସୁଯୋଗ ନଦେବା ବର୍ଷ ବର୍ଷ ଧରି ଭାରତର ସ୍ୱଷ୍ଟ ନୀତି ରହିଛି ଏବଂ ଉଭୟ ଦେଶ କେବଳ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିପାରିବେ ଓ୍ୱାଶିଂଟନ୍ଠାରେ ଭାରତୀୟ ଗଣମାଧ୍ୟମର କିଛି ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ କୟଶଙ୍କର କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ନିର୍ଦ୍ଦିଷ୍ଟ ଭାବେ ଖଶ୍ତନ କରିବା ସହିତ ଯଦିବି କଥାବାର୍ତ୍ତା ହୁଏ ତାହେଲେ କେବଳ ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇପାରିବ ବୋଲି ସ୍ୱଷ୍ଟ କରିଛନ୍ତି

କଷିସ୍ ଅରୁଣ ମିଶ୍ର ଏମ୍ଆର୍ ଶାହା ଓ ବିଆର୍ ଗଭାଇଙ୍କ ବେଞ୍ଚ ଆଜି କହିଛନ୍ତି ଦେଶରେ ତଫସିଲ୍ଭୁକ୍ତ କାତି ଓ ଉପଜାତି ଲୋକଙ୍କର ସମାନତା ଅଧିକାର ପାଇଁ ସଂଘର୍ଷ ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ

ସରକାରୀ ସୂତ୍ରରୁ କୁହାଯାଇଛି ଯେ ଗତକାଲି ରିପୁ ସଂରକ୍ଷିତ ଜଙ୍ଗଲରେ ସେନା ଓ ପୁଲିସ୍ର ମିଳିତ ଟିମ୍ ସତର୍କତାର ସହ ସେମାନଙ୍କୁ ଗିରଫ୍ କରିଛି ସନ୍ତାସବାଦୀଙ୍କଠାରୁ ଅସ୍ତ୍ରଶସ୍ତ ଜବତ କରାଯାଇଛି

ହାଇକୋର୍ଟର ଖଣ୍ଡପୀଠ ଗତକାଲି ଏ ମାମଲାରେ ଶୁଣାଣୀ ଶେଷ କରିଥିଲେ ଠକେଇର ତଦନ୍ତ କରୁଥିବା ସିବିଆଇ ତାଙ୍କୁ ନିଜ ହେପାଜତକୁ ନେବାକୁ ଚାହୁଁଥିଲା ପୂର୍ବରୁ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଥିବା ଆଲିପୁରର ଜିଲ୍ଲା ଓ ସେସନ୍ସ କୋର୍ଟ୍ ତାଙ୍କର ଜାମିନ୍ ଆବଦେନକୁ ଖାରଜ କରିଥିଲେ ବର୍ତ୍ତମାନ ସିଆଇଡିରେ ଏଡିଜି ଥିବା କୁମାର ରାଜ୍ୟ ସରକାର ତଦନ୍ତ କରୁଥିବାବେଳେ ଏହି ଠକେଇର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହେରଫେର କରିଥିଲେ ଦିଲ୍ଲୀ ଏଚ୍ସି ଭେଇକିଲସ୍ ରାସ୍ତାଘାଟ ସର୍ବସାଧାରଣ ପାର୍କିଂ ଅଞ୍ଚଳ ତଥା ଅନ୍ୟାନ୍ୟ ସ୍ଥାନରୁ ପରିତ୍ୟକ୍ତ ଯାନବାହନଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ସରକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଡିଏନ୍ ପଟେଲ୍ ଓ ବିଚାରପତି ସି ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନ୍ ଓ ସରକାରୀ ନୀତି ଅନୁଯାୟୀ ଏଇସବୁ ଯାନବାହନର ନିଲାମ କିମ୍ବା ପଞ୍ଜିକରଣରୁ ବାଦ୍ ଦେବା ଭଳି ଆବଶ୍ୟକ ପଦକ୍ଷେପ ନେବାକୁ ଆଜି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି